ପିଏମ୍ କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ମେରା ବୁଥ୍ ସବ୍ସେ ମଜବୁତ୍ ସମ୍ଘାଦ' କାର୍ଯ୍ୟକ୍ରମରେ ଆଜି ପଶ୍ଚିମ ଅରୁଣାଚଳ ଗାଜିଆବାଦ ହଜାରିବାଗ ଜୟପୁର ଏବଂ ନାଓଜୀ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଭିଡ଼ିଓ କନ୍ଫରେନ୍ ିଂ ମାଧ୍ୟମରେ କଥାବାର୍ତ୍ତା କରିବେ

ଶ୍ରୀ ମୋଦି ଏକ ଟ୍ୱିଟ୍ରେ ଏହି କାର୍ଯ୍ୟକ୍ରମ ବିଷୟରେ କହିଛନ୍ତି ମଙ୍ଗଳବାର ସେ ମଧ୍ୟ ଆଶା ଅଙ୍ଗନବାଡ଼ିକର୍ମୀ ଏବଂ ସ୍ୱାସ୍ଥ୍ୟ ହିତାଧିକାରୀମାନଙ୍କ ସହ ମତବିନିମୟ କରିଛନ୍ତି କ୍ୟାବିନେଟ୍ ଅମ୍ବେଲା ସ୍କିମ୍ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ ଓ ପ୍ରଧାନମନ୍ତ୍ରୀ ଆଶା ଯୋଜନା ନାମରେ ଦୁଇଟି କାର୍ଯ୍ୟକ୍ରମ ଅନୁମୋଦିତ ହୋଇଛି ନୂଆ ଛତ୍ର ଯୋଜନା ଭାବେ ପରିଚିତ ଏହି ଦୁଇ କାର୍ଯ୍ୟକ୍ରମରେ ଚାଷୀଙ୍କୁ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ଉପରେ ଲାଭଦାୟକ ମୂଲ୍ୟ ଦେବା ପାଇଁ ଚଳିତବର୍ଷ ବଜେଟ୍ରେ ଯେଉଁ ବ୍ୟବସ୍ଥା ରହିଛି ତାହାକୁ କାର୍ଯ୍ୟକାରୀ କରାଯିବ କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର କୁଷିମନ୍ତ୍ରୀ ରାଧମୋହନ ସିଂ କହିଛନ୍ତି ଯେ ଏହା ଦ୍ୱାରା ଦେଶର ଚାଷୀକୁଳ ବିଶେଷ ଉପକୂତ ହେବେ ଏବଂ ଏହା ସରକାରଙ୍କ କୃଷକ ଅଭିମୁଖୀ ଯୋଜନା

ଏହି ଇଥାନଲ୍ ପେଟ୍ରୋଲ୍ରେ ମିଶାଯାଇ ଇନ୍ଧନ ପାଇଁ ବ୍ୟବହାର କରାଯାଇଥାଏ ଗତକାଲିର କ୍ୟାବିନେଟ୍ ବୈଠକରେ ମଧ୍ୟ ମୁମ୍ୟାଇସ୍ଥିତ ରାଷ୍ଟ୍ରୀୟ ରସାୟନ ଓ ସାର ଲିମିଟେଡ୍ ଆର୍ସିଏଫ୍ର ଜମିକୁ ମୁମ୍ୟାଇ ମହାନଗର ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ମଧ୍ୟ ଅନୁମୋଦନ ଦେଇଛି ପିଏମ୍ ରାଜପକ୍ଷ ଶୀଲଙ୍କାର ପୂର୍ବତନ ରାଷ୍ଟପତି ମହିନ୍ଦ ରାଜପକ୍ଷ ଗତକାଲି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଶ୍ରୀ ରାଜପକ୍ଷ ବିରାଟ ହିନ୍ଦୁସ୍ଥାନ ସଂଗମ ପକ୍ଷରୁ ଆୟୋଜିତ ଏକ ଆଲୋଚନାଚକ୍ରରେ ଯୋଗଦେବାକୁ ନୂଆଦିଲ୍ଲୀ ଆସିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଏହି ଆଲୋଚନାଚକ୍ରରେ ସେ ଭାରତ ଶ୍ରୀଲଙ୍କା ସଂପର୍କର ଭବିଷ୍ୟତ ସଂପର୍କରେ ଭାଷଣ ଦେବେ ଏମ୍ଇଏ ମମତା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଚିକାଗୋରେ ଚାଲିଥିବା ଦ୍ୱିତୀୟ ବିଶ୍ୱ ହିନ୍ଦୁ ସମ୍ମିଳନୀରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଯାତ୍ରା ସଂକ୍ରାନ୍ତ ଅନୁମତି ପାଇଁ କୌଣସି ଅନୁରୋଧ କରିନାହାନ୍ତି

ଏହି ରିପୋର୍ଟ ଠିକ୍ ନୁହେଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ବିଚାରପତି ଏଏମ୍ଖାନ୍ୱିଲ୍କର ଏବଂ ସଂଜୟ କିଷନ କାଉଲ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଘଟଣାରେ ପ୍ରାଣହରାଇଥିବା ଯଶ୍ବୀନ୍ଦର ସିଂଙ୍କ ପରିବାର ପକ୍ଷରୁ ହୋଇଥିବା ଏକ ରିଭ୍ୟ ପିଟିସନ୍ର ବିଚାର କରି ସିଧୁଙ୍କୁ ନୋଟିସ୍ ଜାରି କରିଛନ୍ତି

ଏଥିରେ ଯଶବୀନ୍ଦରଙ୍କର ମୃତ୍ୟୁ ଘଟିଥିଲା

ତେବେ ହାଇକୋର୍ଟ କହିଥିଲେ ଏହି ଘଟଣାରେ ସିଧୁ ଦୋଷୀ ସାବ୍ୟସ୍ତ ହେଲେ ହେଁ ଯଶବୀନ୍ଦରଙ୍କୁ ହତ୍ୟା କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା

ଏକ ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଏହି ସାମଗ୍ରୀକୁ ପାଖରେ ରଖିବା ବିକ୍ରିବଟା କରିବା ଅନ୍ଲାଇନ୍ରେ ବିକିବା ଏବଂ ବ୍ୟବହାର କରିବା ଆଇନତଃ ଦଶ୍ଚନୀୟ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ମାଦକ ଦ୍ରବ୍ୟର ଚାଲାଣ ବ୍ୟବସ୍ଥା ଇ ସିଗାରେଟ୍ ଏବଂ ଏହି ବ୍ୟବସ୍ଥାରେ ଯେକୌଣସି ମାଦକଦ୍ରବ୍ୟର କାରବାର ବେଆଇନ ବୋଲି ସରକାରଙ୍କ ପକ୍ଷର୍ ଘୋଷଣା କରାଯାଇଛି

ଓଡ଼ିଶା ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରାଯାଇଛି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ପାରାଦ୍ୱୀପର ବିଧାୟକଙ୍କୁ ବିଜୁ ଜନତଳ ଦଳରୁ ବହିଷ୍କାର କରିଛନ୍ତି ବୋଳି ଦଳପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି

ନିକଟରେ ଶ୍ରୀ ରାଉତ ତିନୋଟି ବିଭାଗରେ ହୋଇଥିବା ଦୁର୍ନୀତି ପ୍ରସଙ୍ଗ ଉଠାଇ ଶାସକ ବିଜେଡ଼ିକୁ ଅଡ଼ୁଆରେ ପକାଇଥିଲେ ତାଙ୍କ ପ୍ରତିକ୍ରିୟାରେ ଶ୍ରୀ ରାଉତ କହିଛନ୍ତି ଦଳରୁ ବହିଷ୍କାର କାରଣ ସଫପର୍କରେ ସେ ଜାଣିନାହାନ୍ତି ସାତଥର ବିଧାୟକ ହୋଇଥିବା ଶ୍ରୀ ରାଉତଙ୍କୁ ଗତବର୍ଷ ଡିସେମ୍ବରରେ ମନ୍ତ୍ରୀ ପରିଷଦ ଏବଂ ବିଜେଡ଼ି ଉପସଭାପତି ପଦରୁ ଅନ୍ତର କରାଯାଇଥିଲା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଶ୍ଡାଙ୍କ ପରେ ଶ୍ରୀ ରାଉତ ହେଉଛନ୍ତି ବିଜେଡ଼ିରୁ ବହିସ୍କୃତ ହୋଇଥିବା ବରିଷ୍ଣ ନେତା ଗଣେଶ ଚତୁର୍ଥୀ ପାରମ୍ପରିକ ଉତ୍ପାହ ଉଦ୍ଦୀପନା ମଧ୍ୟରେ ସମଗ୍ର ଦେଶରେ ଆଜି ଗଣେଶ ଚତ୍ର୍ଥୀ ପାଳିତ ହେଉଛି ଗଣେଶ ଚତ୍ରର୍ଥୀ ମହାରାଷ୍ଟ୍ରରେ ବେଶ୍ ଧୁମ୍ଧାମରେ ପାଳିତ ହୋଇଥାଏ ଏବଂ ଏହା ସେଠାରେ ବିନାୟକ ଚତ୍ର୍ଥୀ ନାମରେ ପରିଚିତ

ଓଡ଼ିଶାର ବିଭିନ୍ନ ସ୍ଥାନରେ ଗଣେଶ ପ୍ରକା ଆୟୋଜନ ଚାଲିଛି ବିଭିନ୍ନ ଶିକ୍ଷାନୁଷ୍ଠାନ ଘରୋଇ ପ୍ରତିଷ୍ଠାନ ଏବଂ କ୍ଲୁବ୍ମାନଙ୍କ ପକ୍ଷରୁ ପୂଜାର ଆୟୋଜନ କରାଯାଇଛି ଏଥିପାଇଁ ସୁଦୃଶ୍ୟ ମଣ୍ଡପମାନ ପ୍ରସ୍ତୁତ ହୋଇଛି କଟକ ସହରରେ ବିଭିନ୍ନ ପ୍ରକାରର ଗଣେଶ ପ୍ରତିମା ତିଆରି କରାଇଥିବା ଆମ ପ୍ରତିନିଧି ଜଣାଇଛନ୍ତି ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ ଭେଙ୍କିୟାନାଇଡ଼ୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ମାମଲାର ବିଚାର କରୁଥିବା ବ୍ରିଟେନ୍ର ଏକ ଅଦାଲତ ଏହି ତାରିଖ ଧାର୍ଯ୍ୟ କରିଛି ଗତକାଲି ବ୍ରିଟେନ୍ର ଓ୍ୱେଷ୍ଟମିନିଷ୍ଟରଠାରେ ମାମଲାର ଶୁଣାଣି କରାଯାଇଥିଲା

ତାଙ୍କୁ ଭାରତ ପଠାଗଲେ ମୁମ୍ବାଇର ଆର୍ଥର୍ କେଲ୍ରେ ରଖାଯିବ ଏବଂ ସେଇ ଜେଲ୍ର ଅବସ୍ଥା ଅନ୍ୟୁଧ୍ୟାନ କରିବା ପାଇଁ ମାଲ୍ୟାଙ୍କ ଓକିଲ ଯେଉଁ ଆବେଦନ କରିଥିଲେ ତାହାକୁ ବିଚାରପତି ବିଶେଷ ଗୁରୁତ୍ୱ ଦେଇନାହାନ୍ତି ଭାରତ ପକ୍ଷରୁ ଏହି ମାମଲାର ପରିଚାଳନା କରୁଥିବା ଓକିଲ କହିଥିଲେ ଯେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ବିଶେଷ ଗୁରୁତ୍ୱପୂର୍ଣ୍ଣ ଏବଂ ସେ କେଉଁ ଜେଲ୍ରେ ରହିବେ କେମିତି ରହିବେ ତାହା ବିଶେଷ ଗୁରୁତ୍ୱପୂର୍ଣ୍ଣ ନୁହେଁ

ଜେଟ୍ଲି ମାଲ୍ୟା ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ପଳାତକ ଶିଳ୍ପପତି ବିଜୟ ମାଲ୍ୟାଙ୍କ ବିବୃତିକୁ ଅସତ୍ୟ ଏବଂ ନିରାଧାର ବୋଲି କହିଛନ୍ତି

ଲଣ୍ଡନରେ ଶ୍ରୀ ମାଲ୍ୟା କହିଛନ୍ତି ଯେ ସେ ବ୍ୟାଙ୍କରଣ ମାମଲାର ଫଇସଲା କରିବାକୁ ଅର୍ଥମନ୍ତ୍ରୀ ଜେଟ୍ଲିଙ୍କୁ ଭେଟି ପ୍ରସ୍ତାବ ଦେଇଥିଲେ

ୟୁଏସ୍ ଇଲେକ୍ସନ୍ ଆମେରିକୀୟ ନିର୍ବାଚନରେ ହସ୍ତକ୍ଷେପ କରୁଥିବା ବ୍ୟକ୍ତିବିଶେଷ ଓ ରାଷ୍ଟ୍ରଙ୍କ ବିରୋଧରେ କଟକଣା ଜାରି କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ସରକାରୀ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଛନ୍ତି ଜାତୀୟ ନିରାପତ୍ତା ପରାମର୍ଶଦାତା ଜନ୍ ବୋଲ୍ଟନ୍ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଏହି ଅନୁମୋଦନ ଫଳରେ ଆମେରିକୀୟ ନିର୍ବାଚନରେ ହସ୍ତକ୍ଷେପ କରୁଥିବା ବ୍ୟକ୍ତିବିଶେଷ ଓ ଦେଶଙ୍କ ବିରୃଦ୍ଧରେ ଆଇନତଃ କାର୍ଯ୍ୟାନ୍ରଷ୍ଠାନ ଗ୍ରହଣ କରାଯିବ

ଏହି ପ୍ରତିଯୋଗିତାରେ ଭାରତ ଏକାଦଶ ଥର ପାଇଁ ଫାଇନାଲ୍ରେ ପ୍ରବେଶ କରିଛି ଓ ଆସନ୍ତା ଶନିବାର ମାଳଦ୍ୱୀପକୁ ଭେଟିବ

ସିନ୍ଧୁ ଚୀନ୍ର ଗାଓ ଫାଙ୍କ୍ଜୀଙ୍କ ସହ ତାଙ୍କ ମ୍ୟାଚ୍ ଖେଳିବାକୁ ଥିବା ବେଳେ ଶ୍ରୀକାନ୍ତ ହଂକ ର ୱଙ୍ଗ୍ ୱିଙ୍ଗ୍କିଙ୍କୁ ଭେଟିବେ